ଲୋକମାନେ କୋଭିଡ୍ ଟିକା ନେଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି

ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ବିଞ୍ଜପ୍ତି ଜାରି କରାଯାଇଛି

ବହୁମାତ୍ରାରେ ଟିକା ଉପଲବ୍ଧ ହେଉଥିବାରୁ କେହି ବଞ୍ଚିତ ହେବେ ନାହିଁ ବୋଲି ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି

କୋଭିଡ୍ କେସେସ୍ ମହାରାଷ୍ଟ୍ର ପଞ୍ଜାବ କର୍ଣ୍ଣାଟକ ଗୁଜରାଟ ଛତିଶଗଡ଼ ଓ ତାମିଲନାଡ଼ରେ ଦିନକୁ ଦିନ କୋଭିଡ୍ ସଂକ୍ମଣ ସଂଖ୍ୟା ବୃଦ୍ଧି ପାଉଛି

ଚାନ୍ସେଲର ଅଞ୍ଜେଲା ମର୍କେଲ୍ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ବର୍ଭମାନ ଦେଶରେ ନୂଆ ମହାମାରୀ ସଂକ୍ରମଣ ଆଡ଼କୁ ଗତି କରୁଛି ବ୍ରିଟେନ୍ରେ ସୃଷ୍ଟି ହୋଇଥିବା ଏହି ଭ୍ତାଣୁ ବର୍ତ୍ତମାନ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗିଛି ଏବଂ ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ଏହି ମାସରେ ଜର୍ମାନ୍ ସରକାର ବଡ଼ ସତର୍କତାର ସହିତ ନିୟନ୍ତ୍ରଣ ଗୁଡ଼ିକ ହଟାଇବା ଆରମ୍ଭ କରିଥିଲେ କିନ୍ତୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବର୍ତ୍ତମାନ ଲକ୍ଡାଉନ୍ ସମୟ ବଢ଼ାଇବାକୁ ଘୋଷଣା କରିଛନ୍ତି

ଯଦି ଏହିଭଳି ଭାବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଏ ତେବେ ସେ ଦେଶର ଆଇସିୟୁ ଗୁଡ଼ିକରେ ଶଯ୍ୟା ମିଳିପାରିବ ନାହିଁ ବୋଲି ସରକାର ମତପ୍ରକାଶ କରିଛନ୍ତି

ସିନ୍ଧୁନଦୀ ଜଳ ବଣ୍ଚନ ଅଧୀକାର ସଂକ୍ରାନ୍ତରେ ଏହି କମିଶନ୍ ନିଷ୍ପଭି ନେଇଥାଏ

ଭାରତ ପକ୍ଷରୁ ସିନ୍ଧୁ ନଦୀ ଜଳ କମିଶନର ପ୍ରଦୀପ କୁମାର ସକ୍ସେନା ପ୍ରତିନିଧିତ୍ୱ କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ମହମ୍ମଦ ମେହେର ଅଲ୍ଲୀ ସାହା ପ୍ରତିନିଧିତ୍ୱ କରୁଛନ୍ତି ବର୍ଷକୁ ଅତି କମ୍ରେ ଥରେ ଏହି କମିଶନ୍ ର ବୈଠକ ବସିବ ବୋଲି ଧାର୍ଯ୍ୟ କରାଯାଇଛି ଗତବର୍ଷ ମାର୍ଚ୍ଚ ମାସରେ ଏହି ବୈଠକ ବସିବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ବୈଠକକୁ ବାତିଲ କରାଯାଇଥିଲା

ତାପରଠାରୁ ବର୍ତ୍ତମାନ ଏହି ବୈଠକ ଅନୁଷ୍ଠିତ ହେଉଛି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆୟୁବ୍ ଖାଁ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା

ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକର କାର୍ଯ୍ୟକାରୀତା କାରି ରଖିବା ପାଇଁ ଭାରତୀୟ ସଞ୍ଚିତ ନୀଧିର୍ ପାର୍ଷି ଉଠାଣ ପାଇଁ ଏହି ବିଲ୍ କ୍ଷମତା ପ୍ରଦାନ କରିଥାଏ ଗତ ଗୁରୁବାର ଦିନ ଏହି ବିଲ୍ ଲୋକସଭାରେ ପାସ୍ ହୋଇଯାଇଛି

କେନ୍ଦ୍ର ଶାସିତ ଜାମ୍ମୁ କାଶ୍ମୀର ଓ ପୁଡୁଚେରୀ ପାଇଁ ବଜେଟ୍ ପ୍ରସ୍ତାବ ଓ ବ୍ୟୟବରାଦ ବିଲ୍ ଉପରେ ମଧ୍ୟ ରାଜ୍ୟ ସଭାରେ ଆଲୋଚନା ପାଇଁ ଗ୍ରହଣ କରାଯାଇଛି କ୍ୟାବିନେଟ୍ ଭାରତୀୟ ଲୋକସେବା ଆୟୋଗ ୟୁପିଏସ୍ସି ଏବଂ ଆଫ୍ଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସଂସ୍କାର ଓ ସିଭିଲ୍ ସେବା କମିଶନ୍ ଆଇଏଆର୍ସିଏସ୍ସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ଏହି ବୁଝାମଣାପତ୍ର ୟୁପିଏସ୍ସି ଏବଂ ଆଇଏଆର୍ସିଏସ୍ସି ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ଏହି ରାଜିନାମା ଦୁଇ ସଂସ୍ଥା ମଧ୍ୟରେ ଅଭିଜ୍ଞତା ବିଶେଷ ଜ୍ଞାନ ଓ ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତରେ ସୂଚନା ଆଦାନ ପ୍ରଦାନ ଦିଗରେ ସୁବିଧା ପ୍ରଦାନ କରିପାରିବ

ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ ସଂକ୍ରାନ୍ତୀୟ ରିପୋର୍ଟ ସଂକ୍ରାନ୍ତରେ ମଧ୍ୟ କ୍ୟାବିନେଟ୍କୁ ଅ ଅବଗତ କରାଯାଇଛି ମ୍ୟାଲେରିଆ କଳାଚ୍ଚର ଡେଙ୍ଗୁ ଯକ୍ଷ୍ମା କୁଷ୍ଠ ଓ ହେପାଟାଇଟିସ୍ ଭଳି ରୋଗ ଗୁଡ଼ିକୁ ଦମନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ସଂକ୍ରାନ୍ତରେ ମଧ୍ୟ କ୍ୟାବିନେଟ୍କୁ ଅବଗତ କରାଯାଇଛି କାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ କାର୍ଯ୍ୟକାରୀତା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରମାନଙ୍କୁ ଆର୍ଥିକ ଓ ବୈଷୟିକ ସମର୍ଥନ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ଗୁଡ଼ିକ ଦ୍ୱାରା ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଶସ୍ତା ଓ ଫଳପ୍ରଦ ସ୍ୱାସ୍ଥ୍ୟସେବା ଯୋଗାଇଦେବା ହେଉଛି ମୂଳ ଲକ୍ଷ୍ୟ

ଏମାନଙ୍କ ମଧ୍ୟରେ ଡାକ୍ତର ବିଶେଷଜ୍ଞ ଡାକ୍ତର ଏଏନ୍ଏମ୍ ଷ୍ଟାଫ୍ ନର୍ସ ଓ ଆୟୁଷ ଡାକ୍ତରମାନେ ରହିଛନ୍ତି ଏହି ଯୋଜନାର କାର୍ଯ୍ୟକାରୀତା ଫଳରେ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ମଜବୁତ ହୋଇଛି ଯାହାଦ୍ୱାରା କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ସମନ୍ଧିତ ଭାବେ ମୁକାବିଲା କରାଯାଇ ପାରିଛି